ବିଭାଗୀୟ ମନ୍ତୀଙ୍କ ସୂଚନା ଆଉ ବଢ଼ିବନି ସମୟ ସୀମା ଏଣିକି ଅଟୋରେ ଯାଇପାରିବେନି ସ୍କୁଲ୍ ଛାତ୍ରଛାତ୍ରୀ

ତେଶୁ ଏହି ଯୋଜନାର ସମୟ ସୀମା ବଡ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଉଲ୍କେଖଯୋଗ୍ୟ ଯେ ଗତକାଲି ସକାଳେ ଏକ ଅଟୋ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଖିରେ ଥିବା ଏକ ଘରୋଇ ସ୍କୁଲ୍କୁ ଯାଉଥିଲା

ପରେ ଏ ଘଟଶାକୁ ନେଇ ସରକାର ଏହି ନିଷ୍ବଉି ନେଇଥିବା ଜଣାପଡ଼ିଛି

ରାକ୍ୟର ସମସ୍ତ ଶୈବପୀଠ ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି

ଅନ୍ୟପକ୍ଷରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଛି

ଏହି ଅବସରରେ ରାକ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଜ୍ୟୋତିରଞ୍ଚନ ନାୟକଙ୍କୁ ପ୍ରଦାନ କରାଯାଇଛି

ପ୍ରଥମେ ତାଙ୍ଙୁ ବ୍ରହ୍କପୁର ବଡ଼ ମେଡିକାଲ୍ରେ ଚିକିହା କରାଯିବା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା

ଏନେଇ ସେ ଏସ୍ପିଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲେ ତେବେ ଏସ୍ପିଙ୍କ ସାକ୍ଷାତ୍ ନ ମିଳିବାରୁ ସେ ଆତ୍କାହୁତି ଉଦ୍ୟମ କରିଥିଲେ

ବିଏମ୍ସିର ବରିଷ ଅଧବକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି

ଏଥିପାଇଁ ସମସ୍ତ ଭିଭିଭିମିକୁ ସୁଦୃତ୍ କରାଯାଇଛି

ମାତୃଭୂମି ଓ ମାତୃଭାଷା ପ୍ରତି ସମସ୍ତଙ୍କର ଅନାବିଳ ମମତା ରହିଥାଏ

ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ସ୍ୱତନ୍ତ ବିଭାଗ ଗଠନ କରିଛନ୍ତି ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନେଇ ଆଇନ ପ୍ରଶୟନ କରାଯାଇଛି